ଧାନବସ୍ତା ଓ ଧାନ ବୋଝେଇ ଟ୍ରାକୁର ରାସ୍ତା ଉପରେ ରଖ ରାସ୍ତା ଅବରୋଧ କରାଯାଇଛି ସେହିଭଳି ବରଗଡ଼ର ଗୋଡ଼ଭଗା ଛକରେ ଧାନବସ୍ତା ରଖ୍ ଚାଷୀମାନେ ରାସ୍ତା ଅବରୋଧ କରିଥିବାବେଳେ ବରଗଡ଼ ଓ ସମ୍ୟଲପୁର ମୁଖ୍ୟରାସ୍ତାରେ ଯାତାୟାତ ସମ୍ମର୍ଶ୍ର ବନ୍ଦ ରହିଛି

ଗତକାଲି ରାତିରେ ତାଙ୍କ ନିଯୁକ୍ତି ସଂକ୍ରାନ୍ତ ବି ସେ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ